ଗତ ମଙ୍ଗଳବାରଠାରୁ ଏକ ବେସରକାରୀ ହସ୍କିଟାଲ୍ରେ ତାଙ୍କର ଚିକିହା କରାଯାଉଥିଲା ବୟସାଧିକଜନିତ ରୋଗରେ ସେ ପୀଡ଼ିତ ଥିଲେ

ଗତକାଲି ତାଙ୍କର ଏକ ମୃଦୁ ହୃଦ୍ଘାତ ହୋଇଥିଲା

ରାଷ୍ଟପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ସୋମାନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

କିଲ୍ଲ ବିଜେପି ସଭାପତି କାହ୍ବଚରଣ ପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ଦଳୀୟ କର୍ମୀମାନେ ଯୋଗ ଦେଇଛନ୍ତି

ସଂପ୍ରତି ମୋଦି ସରକାରଙ୍କ ସମୟରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ବହୁ ଯୋଜନା କରାଯାଇ ସେମାନଙ୍କର ଉନ୍ନତି କରାଯାଉଛି ଏକଲବ୍ୟ ବିଦ୍ୟାଳୟ କରାଯାଇ କେନ୍ଦ୍ର ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି

ଜାମିନ ସର୍ଉ ତଳକୋର୍ଟରେ ନିର୍ବାରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ବିଭିନ୍ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀଙ୍କ ପିକେଟିଂ ଯୋଗୁଁ ସରକାରୀ ଅଫିସ୍ ସବୁ ଅଚଳ ହୋଇପଡ଼ିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି ତାଲା ବନ୍ଦ ଆନୋଳନ ଖୋର୍ବ୍ଧା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆକିଠାରୁ ଅନିର୍ଦ୍ଦିଷ୍କ କାଳ ତାଲା ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି

ଏଥିପାଇଁ ରାଜ୍ୟର ବିଭିନ୍ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି

ଅନ୍ୟଜଶେ କାଉଡ଼ିଆଙ୍କର ଚିକିହାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ସେହିପରି ଜଗତସିଂହପୁର ଜିଲ୍ପୁର ତିର୍ଭୋଲ ନିକଟରେ ଥିବା ମହାନଦୀ ଘାଟରୁ ପାଣି ଉଠାଇଲାବେଳେ ଦୁଇଜଶ ବୋଲ୍ବମ୍ ଭକ୍ତ ବୁଡ଼ିଯାଇଥିବା ଜଶାପଡ଼ିଛି

ଅନ୍ୟଏକ ଘଟଶାରେ କଟକ ପୁରୀଘାଟସ୍ସିତ କାଠଯୋଡ଼ୀ ନଦୀ ଦେବୀଗଡ଼ାରେ ପାଶି ଉଠାଉଥିବା ବେଳେ ଜଶେ କାଉଡ଼ିଆ ବୁଡ଼ି ପ୍ରାଶ ହରାଇଥିବା ଜଣାପଡ଼ିଛି

ମାତ୍ର ଶିମିଳିପାଳ ସମେତ ରାଜ୍ୟର ଜଙ୍ଗଲଗୁଡ଼ିକରେ ବାଉଁଶ ଲୋପ ପାଇଥିବାର୍ ଖାଦ୍ୟପାଇଁ ହାତୀ ଗ୍ରାମ ଓ ସହରକୁ ଆସୁଥିବା ରାଜ୍ୟ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଦେବବ୍ରତ ସ୍ୱାଇଁ କହିଛନ୍ତି